ରାଜ୍ୟରେ ଆକାଶଛୁଆଁ ପିଆଜ ଦର

ଶ୍ରୀ ପ୍ରଧାନ ଆହୁରି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାର ଓଡ଼ିଶାର ଖଶିଜ କ୍ଷେତ୍ର ତଥା ରାକ୍ୟ ଅର୍ଥନୀତିର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ

ଏପରିକି ଯୁବ କଂଗ୍ରେସର କର୍ମୀମାନେ ମନ୍ତୀ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନକୁ ମଧ୍ଧ ଘେରାଉ ଉଦ୍ୟମ କରିଥିଲେ

ସୁରକ୍ଷାକୁ ଦୃଷ୍ଟିରେ ରଖ୍ ପୁଲିସ ଫୋର୍ସ ଓ ମାଜିଷ୍ଟେଟ୍ଙ୍ଙ ଉପସ୍ଥିତିରେ ଉଛେଦକାର୍ଯ୍ୟ ଜାରି ରହିଛି

ଫଳରେ ଦେଶବ୍ୟାପୀ ଏବେ ପିଆଜ ଦର ବୃଦ୍ଧିପାଇଛି

ଶିକ୍ଷାର ଏପରି ଅବ୍ୟବସ୍କା ସର୍ବସମ୍ମୁଖକୁ ଆଶିବା ପାଇଁ ଛାତ୍ରଛାତ୍ରୀମାନେ ଏଭଳି ଅଭିନବ ଉପାୟ ଗ୍ରହଶ କରିଥିବା ବର୍ଉମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି

ହରଭଂଗା ବୁକର ଭାବପୁର ଗ୍ରାମର ନର୍ମଦା ତାଣ୍ଡିଆଙ୍କ ପାରିବାରିକ ପେନସନ କରାଇଦେବାକୁ ସେ ଲାଞ ଦାବୀ କରିଥିବା ନେଇ ଅଭିଯୋଗ ହୋଇଥିଲା